ଏହି ଆଲୋଚନାରେ ଦେଶରେ କରୋନା ମହାମାରୀର ସ୍ଥିତି ଏବଂ ଟୀକାକରଣ ପ୍ରସଙ୍ଗ ସ୍ଥାନ ପାଇବ କାତୀୟ ଟୀକା ନିୟାମକ ଔଷଧ ମହାନିୟନ୍ତକଙ୍କ ପକ୍ଷରୁ କୋଭାକ୍ଟିନ୍ ଓ କୋଭିସିଲ୍ଡ୍କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି ଏବଂ ଏହା ସୁରକ୍ଷିତ ଓ ରୋଗ ପ୍ରତିରୋଧକ କ୍ଷେତ୍ରରେ ପ୍ରଭାବଶାଳୀ ସିଦ୍ଧ ହେବା ପରେ ଟୀକାକରଣପାଇଁ ନିଷ୍ପଭି ନିଆଯାଇଛି ଟୀକାକରଣର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର ଯୋଦ୍ଧାମାନଙ୍କୁ ଟିକା ଦିଆଯିବ

ଏହି ଅବସରରେ ଲୋକସଭା ବାଚସ୍କତି ଓମ୍ ବିର୍ଲା କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏବଂ କ୍ରୀଡାମନ୍ତ୍ରୀ କିରେଣ ରିଜିଜ୍ ଉପସ୍ଥିତ ରହିବା ସହ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି

ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲି ଲୋକସଭା ସାଂସଦ ପରଭେଷ ସାହିବ ସିଂହ ଏବଂ ପ୍ରସିଦ୍ଧ ସାମ୍ଧାଦିକ ପ୍ରଫୁଲ କେଟ୍କର୍ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଚୟନ କରିବେ ଯେଉଁମାନେ ଆସନ୍ତାକାଲି ଉଦ୍ଯାପନୀ ଉହବରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନିଜର ମତ ଉପସ୍ଥାପନ କରିବେ

ଚଳିତବର୍ଷର ବାର୍ଭା ରହିଛି 'ଯୁବା ଉତ୍ସାହ ନୟେ ଭାରତ୍ କା' ଗଭ୍ ଭାକ୍ସିନ୍ ସରକାର କହିଛନ୍ତି ଦେଶବ୍ୟାପୀ କୋଭିଡ୍ ଟୀକାକରଣ କାର୍ଯ୍ୟ ଲାଗି ସମସ୍ତ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ଓ ଅଂଶୀଦାରମାନଙ୍କ ସହ ମିଳିତ ଭାବେ କେନ୍ଦ୍ର ସରକାର ସକ୍ରିୟଭାବେ କାର୍ଯ୍ୟ କର୍ଚ୍ଚନ୍ତି

ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କରାଯାଇଥିବା ଏହି ବୈଠକରେ କୋଭିଡ୍ ଟୀକାକରଣ ଓ ତଥ୍ୟ ପରିଚାଳନା କମିଟିର ଅଧ୍ୟକ୍ଷ ରାମସେବକ ଶର୍ମା କହିଛନ୍ତି ଭାରତରେ ହେବାକୁ ଥିବା ଏହି ଟୀକାକରଣ କାର୍ଯ୍ୟ ବିଶ୍ୱର ସର୍ବବୃହତ୍ ସେ କହିଛନ୍ତି ସମସ୍ତ ପ୍ରକ୍ରିୟା ଲୋକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରାଯାଇଛି ଏବଂ ପ୍ରତିଷେଧକ ଟୀକା ଯେପରି ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ପହଞ୍ଚପାରିବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି ଏହି କାର୍ଯ୍ୟପାଇଁ ଆଧାର କାର୍ଡ଼ର ଉପଯୋଗିତା ସମ୍ପର୍କରେ ଉଲ୍ଲେଖ କରି ହିତାଧିକାରୀମାନେ ସେମାନଙ୍କ ଆଧାର ସହ ମୋବାଇଲ୍ ନମ୍ଘର ସଂଯୁକ୍ତ କରାଇନେବାପାଇଁ ସେ ସମସ୍ତ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ଓ ଅଂଶୀଦାରମାନଙ୍କୁ କହିଛନ୍ତି ଏହାଦ୍ୱାରା ହିତାଧିକାରୀମାନଙ୍କ ସହ ଏସ୍ଏମ୍ଏସ୍ ଜରିଆରେ ଯୋଗାଯୋଗ କରାଯାଇପାରିବ ଏହି କାର୍ଯ୍ୟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି ଟୀକା ଗ୍ରହଣକାରୀଙ୍କୁ ଚିହ୍ନଟ କରିବା ଓ ସେ କେତେବେଳେ କେଉଁଠାରୁ କେଉଁ ଟୀକା ଗ୍ରହଣ କରିଛନ୍ତି ତା'ର ସମସ୍ତ ତଥ୍ୟ ଡିଜିଟାଲ୍ ଭାବେ ରେକର୍ଡ଼ କରିବା ଆନିମଲ୍ ହଜ୍ବ୍ୟାଣ୍ଡି ଆଭିଆନ୍ ଇନ୍ଫ୍ଲଏଞ୍ଜା ବା ପକ୍ଷୀ ଜ୍ୱର ପ୍ରଭାବିତ ରାଜ୍ୟଗୁଡ଼ିକରେ ପରବର୍ତ୍ତୀ ସଂକ୍ରମଣ ବ୍ୟାପିବାକୁ ପ୍ରତିହତ କରିବା ଲାଗି କେନ୍ଦ୍ର ପଶୁପାଳନ ଓ ଡାଏରୀ ବିଭାଗ ପକ୍ଷରୁ ମାର୍ଗଦର୍ଶିକା କାରି କରାଯାଇଛି

ହରିୟାଣାର ପଞ୍ଚକୁଲା କିଲ୍ଲାସ୍ଥିତ ଦୁଇଟି କୁକୁଡ଼ା ଫାର୍ମରୁ ପକ୍ଷୀଜ୍ୱର ନମୁନା ପକିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ ତ୍ୱରିତ କାର୍ଯ୍ୟାନୁଷ୍ଠାନକାରୀ ଦଳକୁ ନିୟୋଜିତ କରାଯାଇଛି ସେହିପରି ଗୁଜରାଟ୍ର ସୁରତ୍ କିଲ୍ଲା ଏବଂ ରାଜସ୍ଥାନର ଚିରୋହି କିଲ୍ଲାରେ କାଉ ଏବଂ ବନ୍ୟପକ୍ଷୀଙ୍କଠାରେ ଏହି ଭୂତାଣୁ ଚିହ୍ନଟ କରାଯାଇଛି

ରାଜ୍ୟର ନାହାନ୍ ବିଳାସପୁର ଓ ମଣ୍ଡିଠାରେ ମଧ୍ୟ ବନ୍ୟପକ୍ଷୀମାନଙ୍କର ଅସ୍କାଭାବିକ ମୃତ୍ୟୁ ହୋଇଥିବା କଣାପଡ଼ିବା ପରେ ସେମାନଙ୍କର ନମୁନା ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଯାଇଛି ଦିଲ୍ଲୀ ଏବଂ ମହାରାଷ୍ଟ୍ରରୁ ଯାଇଥିବା ନମୁନାର ପରୀକ୍ଷା ରିପୋର୍ଟ ଏପର୍ଯ୍ୟନ୍ତ ମିଳି ନାହିଁ ପୂର୍ବରୁ ଛତିଶଗଡ଼ର ବାଲୋଦ୍ ଜିଲ୍ଲାରୁ କରାଯାଇଥିବା ବନ୍ୟପକ୍ଷୀଙ୍କ ନମୁନା ପରୀକ୍ଷାରୁ ପକିଟିଭ୍ ରିପୋର୍ଟ ମିଳି ନାହିଁ ମନ୍ତ୍ରଣାଳୟ କହିଛି କେରଳର ଦୁଇଟି ପ୍ରଭାବିତ କିଲ୍ଲାରେ ରୋଗ ନିୟନ୍ତ୍ରଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ରାଜ୍ୟରେ ପରବର୍ତ୍ତୀ ସତର୍କତାମୂଳକ କାର୍ଯ୍ୟକ୍ରମପାଇଁ ମାର୍ଗଦର୍ଶିକା କାରି କରାଯାଇଛି ପରିସ୍ଥିତି ଅନୁଧ୍ୟାନ କରିବାପାଇଁ ଗଠିତ କେନ୍ଦ୍ରୀୟ ଦକ ସଂକ୍ରମିତ ଅଞ୍ଚଳ ଗସ୍ତ କରିଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳର ଏକ ଟିମ୍ କେରଳ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ସେହିପରି ହିମାଚଳ ପ୍ରଦେଶକୁ ଆଉ ଏକ ଦଳ ଗସ୍ତ କରି ପ୍ରଭାବିତ ଅଞ୍ଚଳ ସର୍ବେକ୍ଷଣ କରିଛନ୍ତି ପକ୍ଷୀକ୍ୱର ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ଭୁଲ୍ ତଥ୍ୟ ବ୍ୟାପିବାକୁ ରୋକିବା ଏବଂ ସଚେତନତା ସୃଷ୍ଟି କରିବା ଲାଗି ରାଜ୍ୟମାନଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ସେହିପରି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ପକ୍ଷରୁ କଳଉହ ପକ୍ଷୀ ବିପଶନ କେନ୍ଦ୍ର ଚିଡ଼ିଆଖାନା କୁକୁଡ଼ା ଫାର୍ମଗୁଡ଼ିକରେ କେବ ସୁରକ୍ଷା ବୃଦ୍ଧି ଆଦି ସମ୍ପର୍କରେ ଅନୁଧ୍ୟାନ କରିବା ଲାଗି ପରାମର୍ଶ ଦିଆଯାଇଛି ମାଇଗ୍ରାଣ୍ଟ୍ ଚିଲ୍ଡ୍ରେନ୍ କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ପ୍ରବାସୀ ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରିବା ଆଡ୍ମିଶନ କରାଇବା ଏବଂ ସେମାନଙ୍କ ଶିକ୍ଷା ବ୍ୟବସ୍ଥା କାରି ରଖିବା ଉଦ୍ଦେଶ୍ୟରେ ନିର୍ଦ୍ଦେଶାବଳୀ କାରି କରିଛି ମନ୍ତ୍ରଣାଳୟ କହିଛି କରୋନା ମହାମାରୀ ଯୋଗୁଁ ବିଦ୍ୟାଳୟ ଶିକ୍ଷାରୁ ବାଦ୍ ପଡିଥିବା ସେହି ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ନିମନ୍ତେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟ କରିବେ ଫଳରେ ବିଦ୍ୟାଳୟରୁ କମ୍ ଉପସ୍ଥାନ ହ୍ରାସ ପାଇବା ସହ ସେମାନଙ୍କୁ ପୁଣି ଥରେ ଶିକ୍ଷାର ମୁଖ୍ୟସ୍ରୋତକୁ ଫେରାଇ ଅଣାଯାଇପାରିବ ଏହି ନିର୍ଦ୍ଦେଶାବଳୀରେ ସମ୍ପୁକ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍ୱେଚ୍ଛାସେବୀ ସ୍ଥାନୀୟ ଶିକ୍ଷକ ଏବଂ ଗୋଷ୍ଠୀ ଯୋଗଦାନ ମାଧ୍ୟମରେ ଚିହ୍ରଟ କରାଯାଇ ଆବଶ୍ୟକୀୟ ଶିକ୍ଷାଦାନ ପ୍ରକ୍ରିୟା ଗ୍ରହଣ କରାଯିବ

ଏରିଏଲ୍ ଗ୍ରାଉଣ୍ଡ୍ ସର୍ଭେ ଦିଲ୍ଲୀରୁ ବାରାଣସୀ ମଧ୍ୟରେ ହାଇ ସ୍ୱିଡ୍ ରେଳ କରିଡର୍ ନିର୍ମାଣ ପାଇଁ ଗ୍ରେଟର୍ ନୋଏଡ଼ାଠାରୁ ଗତକାଲି ଆକାଶମାର୍ଗରୁ ଭୂ ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି ଏହି ସର୍ବେକ୍ଷଣ କାର୍ଯ୍ୟପାଇଁ ଏରିଏଲ୍ ଲିଡାର୍ ସହ ହେଲିକପୁର ଓ ସେନ୍ସର୍କୁ ସଂଯୁକ୍ତ କରାଯାଇଛି ଏହି ହେଲିକପୂର ଗତକାଲି ଆକାଶମାର୍ଗରୁ ତା'ର ପ୍ରଥମ ଉଡ଼ାଶ କରି ଭୂ ସର୍ବେକ୍ଷଣ ସହ ତଥ୍ୟ ସଂଗ୍ରହ କରିଥିବା ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

ରେଳ ଲାଇନ୍ ପ୍ରକଳ୍ପ ନିର୍ମାଣ ଲାଗି ଏପ୍ରକାର ଭୂ୍ ସର୍ବେକ୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଷ ଏହାଦ୍ୱାରା ନିର୍ମାଣ ପୂର୍ବରୁ କୌଣସି ପ୍ରକନ୍ଧ ସମ୍ବନ୍ଧୀୟ ସଠିକ୍ ତଥ୍ୟ ହାସଲ ହୋଇଥାଏ ଏହି ସର୍ବେକ୍ଷଣ କାର୍ଯ୍ୟରେ ଲେଜର ଡାଟା ସିପିଏସ୍ ଡାଟା ଫ୍ଲାଇଟ୍ ପାରାମିଟର୍ସ ଭଳି ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯାଇଛି

ପଞ୍ଚମ ଦିନର ଖେଳ ଆରମ୍ଭ କରି ଭାରତ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ୱିକେଟ୍ ହରାଇଥିଲା